ଖାଦ୍ୟ ଓ ପାନୀୟ ଉପାଦ କ୍ଷେତ୍ରରେ ଭାରତକୁ ଏକ ସଶକ୍ତ ରପ୍ତାନୀକାରୀ ଦେଶ ଭାବେ ଉପସ୍ରାପିତ କରିବା ପାଇଁ ଏହା ଏକ ପ୍ରୟାସ

ହେଲେ ବାଶିଜ୍ୟିକ ଉଦ୍ଦେଶ୍ୟ ବିମାନ ବନ୍ଦରକୁ ଯାଉଥିବା ଯାନବାହାନ ପାଇଁ ଦେୟ ଲାଗିବ ପୂର୍ବରୁ ଥିବା ଫି ଟାଇମ୍ ନିୟମକୁ ଉଛେଦ କରାଯାଇଛି ଗତ ଡିସେମ୍

ଏହି ବାତ୍ୟାର ନାଁ ପାବୁକ ରଖାଯାଇଛି

ଆସନ୍ତା କାଲି ଅପରାହ ସୁଦ୍ଧା ବାତ୍ୟା ପାବ୍ବକ ଆଶ୍ତାମାନ ଛୁଇଁବାର ସମ୍ଭାବନା ରହିଛି